ଓୟଏଟିର ଏକକିଲୋମିଟର ବ୍ୟାସାର୍ବ୍ଧ ମଧ୍ଧରେ ଆଜିଠାର୍ଚ ଆରମ୍ ହେଲା କୁକୁଡ଼ାମରା ଅଭିଯାନ

ହେବାପରେ କୁକୁଡାଗୁଡ଼ିକ ବାର୍ଡ ଫ୍ରୁ ଫ୍ରୁରେ ଆକ୍ରାନ୍ଡ ଥିବା ତଥ୍ୟ ସାମ୍ନାକୁ ଆସିଥିଲା

ସେହିଭଳି ବାର୍ଡ ଫ୍ରୁ ଆଶଙ୍କାରେ ଆଜିଠାରୁ ନନନକାନନର ପକ୍ଷୀବିହାର ବନ୍ଦ କରାଯାଇଛି

ଭାରତ ସରକାର କରୋନା ଭାଇରସ୍ର ମୁକାବିଲା ପାଇଁ ଅନେକ ଠୋସ୍ ପଦକ୍ଷେପ ଗ୍ରହଣ କରିଥିବାବେଳେ ନିକଟରେ କେନ୍ଦ୍ ସ୍ୱାସ୍ଥ୍ୟ ମନ୍ତଶାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ ସତର୍କ ରହିବାକୁ ଉପଦେଶାବଳୀ କରିସାରିଛି

ସେହିଭଳି ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରରେ ଖୁବ୍ ଶୀଘ୍ର ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଶ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି

ଆଜି ସନ୍ଧ୍ୟାରେ ଆକାଶବାଣୀ ମୁକ୍ତାକାଶ ରଙ୍ଙମଞ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ

ତେବେ ସେଠାରେ ସ୍ରାନୀୟ ଲୋକମାନେ ଘୋର ବିରୋଧ କରିବାର୍ ପ୍ରଶାସନ ହାତୀଟିକୁ ପୁଶି ଏକ ଭାରିଯାନରେ ଚଣିଖୋଲକୁ ଲାଗି ରହିଥିବା ମହାବିନାୟକ ପୀଠ ନିକଟସ୍ଥ ଜଙ୍ଗଲ ବିଭାଗର ଏକନର୍ସରୀରେ ଆଣି ରଖିଛି

ଉପକକଳ ଓ ଆଭ୍ୟନ୍ତରୀଶ ଓଡ଼ିଶାର କିଛି କିଲ୍ଲାରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହୋଇପାରେ